ଗତକାଲି ସନ୍ଧ୍ୟାରେ ଏହି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାରର ଶେଷ ଦିନ ଥିଲା

ବିଏସ୍ପି ପାଞ୍ଚ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି ଏବଂ ଏମ୍ଆଇଏମ୍ ମାତ୍ର ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି

ଉତ୍ତରାଖଣ୍ଡରେ ପାଞ୍ଚଟି ଲୋକସଭା ଆସନ ପାଇଁ ବିଜ୍ଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱଦ୍ୱିତା ହେଉଛି

ଆସାମରେ ଲକ୍ଷ୍ମୀପୁର ତେଜପୁର କାଳିଆବୋର୍ ଦିବ୍ରଗଡ଼ ଓ ଜୋରହତ୍ ଆସନ ପାଇଁ ଆସନ୍ତାକାଲି ଭୋଟ୍ ନିଆଯିବ

ଇସି ଭୋଟିଂ ଟାଇମ୍ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଭୋଟ୍ ଗ୍ରହଣ ସମୟ ସଂକ୍ରାନ୍ତ ବିଞ୍କପ୍ତି ଜାରି କରିଛନ୍ତି

ଇସି ଚ୍ଚତିଶଗଡ଼ ନିର୍ବାଚନ ଆୟୋଗ କହିଛି ଗତକାଲି ଛତିଶଗଡ଼ର ଦାନ୍ତେଓ୍ୱାଡ଼ା ଅଞ୍ଚଳରେ ନକ୍କଲ ଆକ୍ରମଣ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଲୋକସଭା ନିର୍ବାଚନ ହେବ କମିଶନ୍ ପକ୍ଷରୁ କୁହାଯାଇଛି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଥିବା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ଓ ପୁଲିସ୍ ଆରକ୍ଷିମାନଙ୍କ ସହ ତୁରନ୍ତ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ କରି ଆଗାମୀ କେଇଦିନ ସକାଶେ ସର୍ବାଧିକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି ଗୋଆର ପଣକୀ କର୍ଣ୍ଣାଟକର କୁଣ୍ଡଗୋଲ୍ ଏବଂ ତାମିଲନାଡୁର ସୁଲୁର୍ ଆରାଭାପୁରୁଛି ଥିରୁପାରମକୁନ୍ଦ୍ରମ ଏବଂ ଓଟାପିଦ୍ରାମ୍

ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା

ଫିଫ୍ଥ ଫେଜ୍ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି କାରି ହେବ

ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ କହିଛନ୍ତି ଭୋଟ୍ ଦାନ ହେଉଛି ଏକ ପବିତ୍ର ଦାୟିତ୍ୱ ଏବଂ ରାଜନୀତିର ମାନବୃଦ୍ଧି ଗଣତନ୍ତ୍ରକୁ ମଜବୁତ କରିବା ତଥା ଦେଶ ଓ ବ୍ୟକ୍ତିମାନଙ୍କ ଭବିଷ୍ୟତକୁ ଉଜ୍ୱଳମୟ କରିବା ପାଇଁ ସମସ୍ତେ ଭୋଟ୍ ଦେବା ଉଚିତ୍ ଶ୍ରୀ ନାଇଡୁ ଏକ ବାର୍ତ୍ତାରେ କହିଛନ୍ତି ଭାରତ ହେଉଛି ବିଶ୍ୱରେ ଏକ ସର୍ବ ଗଣତାନ୍ତ୍ରିକ ରାଷ୍ଟ୍ର ଏଣୁ ଲୋକମାନେ ଭୋଟ୍ଦାନ ଅଧିକାରକୁ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ଜନପ୍ରତିନିଧିକୁ ବାଛିବା ଏବଂ ରାଜନୀତିର ମାନ ନିର୍ଦ୍ଧାରଣ ଅଧିକାରକୁ ପ୍ରତିପାଦନ କରିବାର ଆବଶ୍ୟକତା ରହିଛି

ଆଇଏମ୍ଏଫ୍ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି କହିଛି ଭାରତ ବିଶ୍ୱରେ ଦ୍ରତ ଅଭିବୃଦ୍ଧି ହାସଲକାରୀ ରାଷ୍ଟ ଭାବେ ମାନ୍ୟତା ବକାୟ ରଖିବ

ଏସ୍ସି ରାଫେଲ୍ ରାଫେଲ୍ ଲଢୁଆ ବିମାନ କ୍ରୟ ଚୁକ୍ତି ସଂକ୍ରାନ୍ତ ରାୟ ଉପରେ ପୁନର୍ବଚାର କରିବା ପାଇଁ କଂଗ୍ରେସ ପକ୍ଷରୁ ଦାଖଲ ପ୍ରମାଣପତ୍ରଗୁଡ଼ିକ ବିରୁଦ୍ଧରେ ଆଗତ ପ୍ରାଥମିକ ଅଭିଯୋଗ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟ ଆଜି ରାୟ ପ୍ରଦାନ କରିବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିବେ

ଡିଫେନ୍ସ ରାଫେଲ୍ ରାଫେଲ୍ ଲଢୁଆ ବିମାନ କ୍ୟ ସଂକ୍ନାନ୍ତରେ ଏକ ଦୈନିକ ଇରାଜୀ ସମ୍ଭାଦପତ୍ର ପ୍ରକାଶିତ ଖବରକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି

ହିସାବ ମଧ୍ୟସ୍ଥତା ଅନ୍ୟାୟ ଭାବେ ପ୍ରଭାବିତ କରିବା ଏଜେଣ୍ଟ ଏବଂ ଏଜେନ୍ନୀଗୁଡ଼ିକର କମିଶନ୍ ସଂକ୍ରାନ୍ତରେ ପ୍ରତିରକ୍ଷା କ୍ରୟ ପଦ୍ଧତି ବ୍ୟବସ୍ଥାରେ ଉଲ୍ଲେଖ ରହିଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ପ୍ରସଙ୍ଗକୁ ଅତିରଞ୍ଜିତ କରିବା ପାଇଁ ସମ୍ଭାଦପତ୍ର ସଂସ୍ଥା ପକ୍ଷରୁ ଏହିସବୁ ତଥ୍ୟଗୁଡ଼ିକ ଲୁଚାଇ ରଖାଯାଇଛି ଆନ୍ତଃ ସରକାରୀ ରାଜ୍ଞୀନାମାରେ ବିଦେଶୀ ସଂସ୍ଥାଗୁଡ଼ିକୁ ସାମିଲ କରାଯାଇ ନଥିବା ବୋଲି ଯାହା ସମ୍ଭାଦପତ୍ରରେ ଉଲ୍ଲେଖ କରାଯାଇଛି ତାହା ସତ୍ୟ ନୁହେଁ

ଇସ୍ରାଏଲ୍ ଇସ୍ରାଏଲ୍ରେ ଚାଲିଥିବା ସାଧାରଣ ନିର୍ବାଚନରେ କାହାକୁ ସ୍ୱଷ୍ଟ ବହୁମତ ମିଳିବ ନାହିଁ ବୋଲି ଏକ୍ଜିଟ୍ ପୋଲ୍ରେ ଅନୁମାନ କରାଯାଇଛି

ନେତାନନ୍ୟାହ୍କଙ୍କ ଅଂଶିଦାର ଦଳଗୁଡ଼ିକ ମେଣ୍ଟ ସରକାର ଗଠନ କରିବେ ବୋଲି ଦୁଇଟି ଏକ୍ଜିଟ୍ ପୋଲ୍ ରିପୋର୍ଟରେ କୁହାଯାଇଛି କିନ୍ତୁ ତୃତୀୟ ଏକ୍ଜିଟ୍ ପୋଲ୍ରେ ଅଂଶିଦାର ଦଳଗୁଡ଼ିକ ଗ୍ରାଷ୍ଟଙ୍କ ପାର୍ଟି ସହ ମେଣ୍ଟ କରିବେ ବୋଲି ଅନୁମାନ କରାଯାଇଛି

ଚେନ୍ନାଇ ଟିମ୍ର ମିଡିୟମ୍ ପେଶ୍ ବୋଲର ଦୀପକ ଚହର୍ ତିନୋଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ସ୍ୱିନର ହରଭଜନ ସିଂହ ଓ ଇମ୍ରାନ୍ ତାହିର ଦୁଇଟି ଲେଖାଏଁ ଓ୍ପିକେଟ୍ ଅକ୍ତିଆର କରିଥିଲେ